ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ ରହିଛି

ବିଭିନ୍ନ ପ୍ରସଙ୍ଗରେ ରାକ୍ୟ ସରକାରଙ୍କ ବିଫଳତାକୁ ଗୁହରେ ଉପସ୍ଚାପନ କରିବ ବୋଲି ଆଜି ମୁଖ୍ୟ ବିରୋଧୀ ଦଳ ବିଜେପି ଗଶମାଧ୍ଧମକୁ କହିଛି

ସେହିଭଳି କଂଗ୍ରେସ ମଧ୍ଘ ତା'ର ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି

ଶିଶୁଙ୍କୁ କ୍ୱର କାଶ ଥଣ୍ତା ଓ ବାରମ୍ୟାର ବାନ୍ତି ହେବା ପରେ ସେମାନଙ୍କର ମୃତ୍ୟୁ ଘଟୁଥିବା ଜଶାପଡିଛି

ମହାନଦୀର ଗଡଗଡିଆ ଘାଟ ଉଭୟ ପଡିଆରେ ଏହି ଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି ସାମୁଦ୍ରିକ ଝଡ ବୁଲବୁଲ ପାଇଁ ଏଥର ଯାତ୍ରା ପସ୍ତୁତିରେ ସାମାନ୍ୟ ବିଳମ୍ୟ ହୋଇଥିଲେ ହେଁ ପଡ଼ିଆରେ ଷ୍ଟଲ ନିର୍ମାଶ ଓ ବିଭିନ୍ଦ କାର୍ଯ୍ୟ ଆଗେଇ ଚାଲିଛି

ଲୋକେ ନିର୍ଦ୍ଦିଷ୍ ଦେୟ ଦେଇ ପଡିଆ ନିକଟକୁ ଆସିପାରିବେ